ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳେ ଲେହକୁ ଅଚାନକ ଗସ୍ତରେ ଯାଇଥିଲେ ତାଙ୍କ ସହ ଚିଫ୍ ଅଫ୍ ଡିଫେନ୍ ଷ୍ଟାଫ୍ ଜେନେରାଲ୍ ବିପିନ୍ ରାବତ୍ ଓ ସେନାବାହିନୀ ମୁଖ୍ୟ ଏମ୍ଏନ୍ ନରବଣେ ଯାଇଥିଲେ ଭାରତ ଓ ଚୀନ୍ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ଭଳି ଏକ ସମୟରେ ପ୍ରଧାନମନ୍ତ୍ରୀ ନିମୋ ଠାରେ ଭାରତୀୟ ଆଗୁଆ ଘାଟୀକୁ ପରିଦର୍ଶନ କରିଥିଲେ ଓ ସେନାବାହିନୀ ବିମାନ ବାହିନୀ ଏବଂ ଆଇଟିବିପି ଯବାନମାନଙ୍କ ସହ ବାର୍ଭାଳାପ କରିଥିଲେ

ଏହା ସିନ୍ଧୁନଦୀ କୂଳରେ ଅବସ୍ଥିତ ଓ ଏହାକୁ ଜନସ୍କର ପର୍ବତମାଳା ଘେରିରହିଛି ଆମ ସମ୍ଭାଦଦାତା ଜଣାଇଛନ୍ତି ଯବାନମାନଙ୍କର ନୈତିକ ମନୋବଳ ବୃଦ୍ଧି କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ସେଠାକୁ ଅଚାନକ ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ ଲେହ୍ରେ ଅବତରଣ କରିବା ବିଷୟରେ କାହାରିକୁ ସ୍ୱଚନା ଦିଆଯାଇ ନ ଥିଲା ସେଠାରେ ଅବତରଣ କରିବା ପରେ ସଙ୍ଗେ ସଙ୍ଗେ ପ୍ରଧାନମନ୍ତ୍ରୀ ନିମୋ ଗ୍ରାମକୁ ଯାଇଥିଲେ ସେଠାରେ ସାମରିକ ବାହିନୀ ଇଞ୍ଜିନିୟରମାନେ ପୂର୍ବ ଲଦାଖ୍ର ପ୍ରକୃତ ନିୟନ୍ତ୍ରଣ ରେଖାଠାରେ ମୁତୟନ ସେନାବାହିନୀ ଯବାନମାନଙ୍କ ପାଇଁ ଆବଶ୍ୟକ ଯନ୍ତ୍ରପାତି ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ବୈଷୟିକ ଅଞ୍ଚଳଠାରେ ଲଦାଖ୍ ଉପରାକ୍ୟପାଳ ଆର୍କେ ମାଥୁର୍ ଓ ସାଂସଦ କାମିୟାଙ୍ଗ୍ ସେରିଙ୍ଗ୍ ନାମ୍ଗ୍ୟାଲ୍ ପ୍ରଧାନମନ୍ତ୍ରୀଙ୍କୁ ପାଛୋଟି ନେଇଥିଲେ ପ୍ରଧାନମନ୍ତ୍ରୀଙ୍କର ଏହି ଅଚାନକ ଗସ୍ତ ସମଗ୍ର ସୀମା ଅଞ୍ଚଳକୁ ଏକ କଡ଼ା ସନ୍ଦେଶ ଦେଇଛି ଇତିମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଲଦାଖ୍ ଗସ୍ତ ଓ ସେନାବାହିନୀ ଯବାନମାନଙ୍କ ସହ ବାର୍ତ୍ତାଳାପ ଯବାନମାନଙ୍କ ଅଧିକ ଉତ୍ସାହିତ କରିବ ଓ ସେନାବାହିନୀର ନୈତିକ ମନୋବଳ ବୃଦ୍ଧି କରିବ ଟ୍ୱିଟ୍ କରି ଶ୍ରୀ ସିଂହ କହିଛନ୍ତି ଦେଶର ସୀମା ଅଞ୍ଚଳ ସେନାବାହିନୀ ହାତରେ ସର୍ବଦା ସ୍ରରକ୍ଷିତ ରହିଛି ପ୍ରଧାନମନ୍ତ୍ରୀଙ୍କର ଏହି ଗସ୍ତ ପାଇଁ ସେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତୀ ରବିଶଙ୍କର ପ୍ରସାଦ ଏକ ଟ୍ୱିଟ୍ ବାର୍ତ୍ତାରେ କହିଛନ୍ତି ଦେଶର ବୀର ଯବାନମାନଙ୍କୁ ଉହାହିତ କରିବାପାଇଁ ପ୍ରଧାନମନ୍ତ୍ରୀ ଲେହ୍କୁ ଗସ୍ତ କରିଥିବାର୍ ଏହା ଏକ ଗୌରବର ବିଷୟ ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବ୍ଡେକର କହିଛନ୍ତି ପ୍ରଧାନମନ୍ତ୍ରୀଙ୍କର ଲଦାଖ୍ ଗସ୍ତ ସଶସ୍ତ ବାହିନୀର ନୈତିକତା ବୂଦ୍ଧି କରିବ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଲେହ୍କୁ ଗସ୍ତ ନିର୍ଣ୍ଣିତ ରୂପେ ସେଠାରେ ମୁତୟନ ସୈନ୍ୟମାନଙ୍କର ନୈତିକତା ଓ ମନୋବଳ ବୃଦ୍ଧି କରିବ ପିଏମ୍ ଲେହ୍ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତମାତାର ସମ୍ମାନ ରକ୍ଷାପାଇଁ ଭାରତୀୟ ସେନାବାହିନୀର ସାହସ ଶୌର୍ଯ୍ୟ ଓ ଉତ୍ସର୍ଗର କୌଣସି ତ୍କଳନା ନାହିଁ ଲଦାଖ୍ର ନିମୋକୁ ଗସ୍ତ କରିବା ଅବସରରେ ସେନାବାହିନୀ ଯବାନମାନଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି ସେମାନଙ୍କର ସାହସ ସେମାନେ ମ୍ରତୟନ ହୋଇଥିବା ପାର୍ବତ୍ୟାଞ୍ଚଳଠାର୍ ବି ଆହ୍ରରି ଅଧିକ ଉଚ୍ଚ ସେ କହିଛନ୍ତି ସେଠାରେ ମୁତ୍ୟନ ଯବାନମାନଙ୍କ ବୀରତ୍ୱ ମାଧ୍ୟମରେ ଭାରତର ଶକ୍ତି ବିଷୟରେ ସମଗ୍ର ବିଶ୍ୱକୁ ଏକ ସନ୍ଦେଶ ମିଳିଛି

ସେ କହିଛନ୍ତି ଦେଶର ଶତ୍ର ଭାରତୀୟ ସଶସ୍ତ ବାହିନୀର ବୀରତ୍ୱ ଓ ସାହସର ଆଭାସ ପାଇଛି ପ୍ରଧାନମନ୍ତ୍ରୀ କହିଛନ୍ତି ଲଦାଖ୍ର ଏହି ଭୂମି ଭାରତର ମୁକୁଟ ସଦୂଶ ଓ ସେଠାରୁ ଦେଶକୁ ବହୁ ବୀର ଯବାନ ମିଳିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଯେଉଁମାନେ ଦୁର୍ବଳ ସେମାନେ କେବେ ଶାନ୍ତିପାଇଁ ଆଗେଇ ଆସିପାରିବେ ନାହିଁ କାରଣ ଶାନ୍ତିପାଇଁ ସାହସ ବହ୍ରତ ଆବଶ୍ୟକ ସେ କହିଛନ୍ତି ବିଶ୍ୱଯ୍ଧ୍ଧ କଥା ନିଆଯାଉ କିମ୍ବା ଶାନ୍ତି ସମୟ ବିଷୟରେ କୃହାଯାଉ ଯେତେବେଳେ ଆବଶ୍ୟକ ପଡ଼ିଛି ସେତେବେଳେ ଆମର ବୀର ସୈନିକମାନେ ବିଶ୍ୱକ୍ ସେମାନଙ୍କର ଶକ୍ତିର ପ୍ରଦର୍ଶନ କରିଛନ୍ତି ଓ ଶାନ୍ତିପାଇଁ ସେମାନଙ୍କର ଆପ୍ରାଣ ଉଦ୍ୟମର ଦୃଷ୍ଟାନ୍ତ ଦେଇଛନ୍ତି ସେ କହିଛନ୍ତି ଭାରତୀୟମାନେ ସର୍ବଦା ମାନବ କାତିର କଲ୍ୟାଣ ପାଇଁ କାର୍ଯ୍ୟ କରିଆସିଛନ୍ତି

କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ଆରମ୍ଭ ହେବାଠାରୁ ଗୋଟିଏ ଦିନ ମଧ୍ୟରେ ଏହା ହେଉଛି ସର୍ବାଧକ ସଂକ୍ରମଣ

ଗୋଟିଏ ଦିନ ମଧ୍ୟରେ ଏହା ହେଉଛି ସର୍ବାଧିକ ନମୁନା ପରୀକ୍ଷଣ

ଆଇସିଏମ୍ଆର୍ ଅଧିକରୁ ଅଧିକ ପରୀକ୍ଷାଗାରକୁ ନମୁନା ପରୀକ୍ଷା ଲାଗି ଅନ୍ଦ୍ରମତି ଦେବା ପ୍ରକ୍ରିୟା କାରି ରଖିଛି ଉଭୟ ସରକାରୀ ଓ ବେସରକାରୀ ପରୀକ୍ଷାଗାରଗୁଡ଼ିକୁ ଏଥିପାଇଁ ଅନୁମତି ଦିଆଯାଉଛି

ଏଥିପାଇଁ ଆଇସିଏମ୍ଆର୍ ଭାରତ ବାୟୋଟକ୍ ଇଷ୍କର୍ନ୍ୟାସନାଲ୍ ଲିମିଟେଡ୍ ସହ ହାତ ମିଳାଇଛି ଆଇସିଏମ୍ଆର୍ ପ୍ରତିଷେଧକର କ୍ଲିନିକାଲ୍ ଟ୍ରାଏଲ୍ ପଦ୍ଧତିକୁ ତ୍ୱରାନ୍ୱିତ କରିବାପାଇଁ ଭାରତ ବାୟୋଟେକ୍କୁ କହିଛି ଆମ ସମ୍ଭାଦଦାତା ଜଣାଇଛନ୍ତି ଏହା ହେଉଛି ଭାରତରେ ବିକଶିତ ହେଉଥିବା ପ୍ରଥମ ପ୍ରତିଷେଧକ ଓ ସରକାରଙ୍କର ଏକ ପ୍ରମୁଖ ପ୍ରକଳ୍ପ

ଏହାର ପ୍ରି କ୍ଲିନିକାଲ ଓ କ୍ଲିନିକାଲ ପରୀକ୍ଷା ପାଇଁ ଆଇସିଏମ୍ଆର୍ ଓ ଭାରତ ବାୟୋଟେକ୍ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଙ୍ଗଠନ' କୋଭାସ୍କିନ୍ ନାମକ ଏହି ପ୍ରତିଷେଧକକୁ ମାନବ ଶରୀରରେ ପରୀକ୍ଷା କରିବାପାଇଁ ଭାରତ ବାୟୋଟେକ୍ ଇଣ୍ଡିଆ କୁ ଅନୁମତି ପ୍ରଦାନ କରିଛି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଠିକ୍ ସମୟରେ ସଂକ୍ରମିତମାନଙ୍କର କ୍ଲିନିକାଲ୍ ମ୍ୟାନେକ୍ମେଣ୍ଟ ଓ ଆଗୁଆ ଚିହ୍ନଟ ଯୋଗୁଁ ଦୈନନ୍ଦିନ ଆରୋଗ୍ୟ ହାରରେ ବୃଦ୍ଧି ଘଟୁଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣକ୍ ରୋକିବା ଓ ସଂକ୍ରମଣ ବ୍ୟାପିବାର ସଠିକ୍ ପରିଚାଳନାର ସ୍ରଫଳ ଦେଖିବାକୃ ମିଳିଛି

ସେହି ବିମାନଟି ଢାକାର ହଜରତ୍ ଶାହା ଜଲାଲ୍ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଉଡ଼ାଣ କରିଥିଲା ଢାକାରୁ ଦିଲ୍ଲୀକୁ ଏହା ହେଉଛି ପଞ୍ଚମ ବିମାନ

ଚେନ୍ଦାଇ ମ୍ରମ୍ୟାଇ ଓ ଅହଜ୍ଞଦାବାଦକ୍ର ଗୋଟିଏ ଲେଖାଏଁ ବିମାନ ଆସିଥିଲା

ବାଂଲାଦେଶରେ ଅଟକି ରହିଥିବା ଭାରତୀୟମାନଙ୍କୁ ସ୍ୱଦେଶ ପଠାଇବା ନେଇ ଡାକାସ୍ଥିତ ଭାରତୀୟ ହାଇ କମିଶନ୍ ସମସ୍ତ ପ୍ରକାରର ବ୍ୟବସ୍ଥା କରିଆସ୍ରଛି

ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଶାଳୟଦ୍ୱାରା ପ୍ରତିବର୍ଷ ଏହି ସ୍ୱଚ୍ଚତା ସର୍ବେକ୍ଷଣ କରାଯାଇଥାଏ ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ପୁରି କହିଛନ୍ତି ପ୍ରତିବର୍ଷ ସ୍ୱଚ୍ଛ ସର୍ବେକ୍ଷଣର ଡାଞ୍ଚାରେ ନୂଆ ନୂଆ ପରିବର୍ତ୍ତନ ଅଣାଯାଇଥାଏ